ଏହି ଅବସରରେ ପ୍ରଧାନମନ୍ତୀ ଖୋର୍ବ୍ବାଠାରେ ଏକ ବିଶାଳ ଜନସମାବେଶରେ ଯୋଗ ଦେବା କାର୍ଯ୍ୟକ୍ରମ ଆପାତତଃ ସ୍ପିର ହୋଇଛି

ରାହୁଲ୍ଙ୍ ଗସ୍ତ ସମୟରେ ସେ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିବା ସହିତ ଆସନ୍ତା ସାଧାରଣ ନିର୍ବାଚନ ଲାଗି ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ଦ ଦେବେ ବୋଲି ଜଣାପଡ଼ିଛି

ପିସିସିରେ ସାଙ୍ଗଠନିକ ପରିବର୍ଉନବେଳେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଲଗାତର ଭାବେ ବିବାଦୀୟ ବୟାନ ଆଉ ସାଙ୍ଗଠନିକ ସ୍ଥିତିକୁ ନେଇ ସେ ମନ୍ତବ୍ୟ ରଖୁଥିଲେ

ଏମ୍ସିଏଲ୍ ବିରୋଧରେ କାର୍ଯ୍ୟାନୁଷାନ ଗ୍ରହଶ କରିବା ଓ ସୁରକ୍ଷା ପାଇଁ ବିଭିନ୍ନ ସ୍ରାନରେ ଆକି ତାଳଚେର ବନ୍ନ୍ ପାଳନ କରାଯାଇଛି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ସମାବେଶକୁ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଲଳିତ କୁମାର ନାଏକ ନେତୃତ୍ୱ ଦେଉଛନ୍ତି

କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍ଟ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଏହି ସ୍ଚନା ଦେଇଛନ୍ତି

ଏହି ଅବସରରେ ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ଦୁଇ ଜଶ ଗୃହରକ୍ଷୀଙ୍କୁ ସମ୍ମଦ୍ଧିତ କରାଯାଇଥିଲା

ସେହିଭଳି ରାଉର୍କେଲା ଉଦିତ୍ନଗର ପରେଡ୍ ପଡ଼ିଆରେ ଆୟୋକିତ ଏକ ପ୍ୟାରେଡ୍ରେ ପଣିମାଞ୍ଚଳ ଡିଆଇଜି କବିତା ଜଲାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଳେ

ଏହି ଘଟଶାକୁ ନେଇ ସେଠାରେ ଉତ୍ତେକନା ଦେଖାଦେଇଛି

ପରମ୍ପରା ଅନୁଯାୟୀ ଏହି ତିନି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପିତ୍ତପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଶ୍ଡଦାନ ଦେଇଥା'ଡ୍ତି

ପୁଲ୍ ଏ'ରେ ଆର୍କେକ୍କିନା ପାଇଁ ଆଜିର ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିବ

ଆର୍ଜେଷିନା ଆକି ବିଜୟୀ ହେଲେ କିମ୍ଘା ମ୍ୟାଚ୍ ଡ୍ର ରଖିଲେ କ୍ୱାଟିର୍ ଫାଇନାଲ୍କୁ ପ୍ରବେଶ କରିବ